ଗତ ସପ୍ତାହରେ ସେ କରୋନା ମହାମାରୀ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ

କରୋନା ସଂକ୍ରମଣକୁ ଦୃଷିରେ ରଖି ଏହି ଅଦାଲତ ଅନ୍ଲାଇନ୍ ଜରିଆରେ କରାଯିବ

ଏଚ୍ଆର୍ଏମ୍ଏସ୍ ପୋର୍ଟାଲ ମାଧ୍ଧମରେ ଦରଖାସ୍ ଗ୍ରହଣ କରାଯିବ

ଶିକାରୀ ଗିରଫ ବାଲେଶ୍ୱର ଜିଲ୍ଲା ନୀଳଗିରି ସବ୍ଡିଭିଜନ ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଅଞ୍ଚଳରୁ ଜଶେ ଶିକାରୀକୁ ଆକି ବନବିଭାଗ ଗିରଫ କରିଛି ଗତକାଲି ରାତିରେ କେତେକ ଶିକାରୀ ଜଙ୍ଗଲ ମଧ୍ଧରେ ଥିବା ଖବର ପାଇ ବନବିଭାଗ ଚଢ଼ଉ କରିଥିଲା